ଜୟଶଙ୍କର ଚୀନ୍ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଜାମ୍ମ କାଶ୍ରୀର ସଂକ୍ରାନ୍ତରେ ସଂପ୍ରତି ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କରିଥିବା ବିଧେୟକ ରାଜ୍ୟରେ ସାମାଜିକ ଅର୍ଥନୈତିକ ବିକାଶ ଏବଂ ଉତ୍ତମ ପ୍ରଶାସନ ଲକ୍ଷ୍ୟରେ କରାଯାଇଛି ସେ କହିଛନ୍ତି ସମ୍ଭିଧାନର ଅସ୍ଥାୟୀ ବ୍ୟବସ୍ଥାରେ ପରିବର୍ତ୍ତନ ସଂକ୍ରାନ୍ତ ଏହି ପ୍ରସଙ୍ଗ ଦେଶର ବ୍ୟକ୍ତିଗତ ଅଧିକାର ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୱିଙ୍କ ସହ ବେଜିଂରେ ଦ୍ୱିପକ୍ଷିୟ କଥାବାର୍ତ୍ତା ବେଳେ ଶ୍ରୀ ଜୟଶଙ୍କର କହିଛନ୍ତି ଭାରତ ସହ ବାହ୍ୟ ସୀମା କିମ୍ବା ଚୀନ୍ ସହ ପ୍ରକୃତ ନିୟନ୍ତ୍ରଣ ରେଖା ସହ ଏହି ବିଧେୟକର କୌଣସି ସମ୍ପର୍କ ନାହିଁ

ଶ୍ରୀ ଜୟଶଙ୍କର କହିଛନ୍ତି ଉଭୟ ଦେଶର ସମ୍ପର୍କରେ କେତେକ ଅବୁଝାମଣା ରହିବ ଏବଂ ଏହି ଅବୁଝାମଣାକୁ ଠିକଣା ବାଟରେ ପରିଚାଳନା କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ବୋଲି ଉଭୟ ଦେଶ ସହମତ ହୋଇଛନ୍ତି ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କରେ ଉନ୍ନତି ହୋଇଛି କିନ୍ତୁ ବାଣିଜ୍ୟ କାରବାର ବୃଦ୍ଧି ପାଇନଥିବା ବିଷୟକୁ ନେଇ ଉଭୟ ଦେଶ ଉଦ୍ବେଗ ପ୍ରକାଶ କରିଛନ୍ତି ଆନ୍ତର୍ଜାତିକ ପରିସ୍ଥିତି ଆଞ୍ଚଳିକ ପ୍ରସଙ୍ଗ ଏବଂ ଏହି ବର୍ଷ ଶେଷ ଆଡ଼କୁ ଦ୍ୱିତୀୟ ଅଣଆନୁଷ୍ଠାନିକ ଶୀର୍ଷ ବୈଠକରେ ଯୋଗ ଦେବା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ଭାରତ ଗସ୍ତ ସମେତ ଦ୍ୱିପକ୍ଷିୟ ସମ୍ପର୍କ ଉପରେ ଉଭୟ ନେତା ଆମଳ ଚଳଳ ଆଲୋଚନା କରିଛନ୍ତି

ଜାନ୍ମୁ କାଶ୍ମୀର ପ୍ରଶାସନ ପକ୍ଷରୁ କୁହାଯାଇଛି ରାଜ୍ୟରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ପ୍ରଶାସନକଳ ପ୍ରତିଶ୍ରତିବଦ୍ଧ ରହିଛି ଏଥିପାଇଁ ପୁଲିସ୍ ଦିନରାତି କାମ କରୁଛି ବୋଲି ଶ୍ରୀନଗର ଆଇକି ସ୍ୱୟଂପ୍ରକାଶ ପାଣି କହିଛନ୍ତି ଗତକାଲି ଶାନ୍ତିପୂର୍ଣ୍ଣ ଭାବେ ଇଦ୍ ନମାକ ପାଠ କରାଯାଇଥିଲା ଏବଂ ଲୋକମାନେ ଶାନ୍ତିର ସହ ଫେରି ଯାଇଥିଲେ କେତେକ ସ୍ଥାନରେ ସାମାନ୍ୟ ଧରଣର ବିକ୍ଷୋଭ ଓ ଟେକାପଥର ଫିଙ୍ଗା ଘଟଣାକୁ ପୁଲିସ୍ ନିୟନ୍ତ୍ରଣ କରିଥିବା ଶ୍ରୀ ପାଣି ଜଣାଇଛନ୍ତି ନିରାପତ୍ତା ବାହିନୀ ଦ୍ୱାରା ଗୁଳିଚାଳନା ହୋଇଥିବା ଖବରକୁ କାଶ୍ମୁ କାଶ୍ମୀରର ଯୋଜନା ପ୍ରମୁଖ ସଚିବ ରୋହିତ କଂସଲ୍ ଖଣ୍ଡନ କରିଛନ୍ତି ଆର୍ମି କମାଣ୍ଡର୍ ସେନାବାହିନୀର ଉତ୍ତର କମାଣ୍ଡ ମୁଖ୍ୟ ଲେଫୁନାଣ୍ଟ ଜେନେରାଲ୍ ରଣବୀର ସିଂ ଗତକାଲି କାଶ୍ମୀର ଉପତ୍ୟକା ଗସ୍ତ କରି ସେଠାକାର ନିରାପତ୍ତା ପରିସ୍ଥିତିକୁ ସମୀକ୍ଷା କରିଛନ୍ତି ଚିନାର କର୍ପସ୍ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ୍ କେଜେଏସ୍ ଧିଲୋଁ ମଧ୍ୟ ତାଙ୍କ ସହ ଥିଲେ ଓ ସେମାନେ ଉତ୍ତର ଓ ଦକ୍ଷିଣ କାଶ୍କୀର ଗସ୍ତ କରିଥିଲେ ଉଭୟ ଲେଫ୍ଟନାଣ୍ଟ କମାଣ୍ଡରଙ୍କୁ ସେ ଅଞ୍ଚଳରେ ସାମ୍ପ୍ରତିକ ପରିସ୍ଥିତି ଓ ସନ୍ତାସବାଦ ବିରୋଧି କାର୍ଯ୍ୟାନୁଷ୍ଠାନ ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଥିଲା କେକେ ସୋସିଆଲ୍ ମିଡିଆ ସିଆର୍ପିଏଫ୍ ଓ କମ୍ମୁ କାଶ୍ମୀର ପୁଲିସ୍ ମଧ୍ୟରେ ସଂଘର୍ଷ ଘଟିଥିବା ବିଷୟରେ ଜଣେ ପାକିସ୍ତାନୀ ସାମ୍ଭାଦିକଙ୍କଦ୍ୱାରା ସାମାଜିକ ଗଶମାଧ୍ୟମରେ ପ୍ରଚାରିତ ଖବରକୁ ନିରାପତ୍ତା ବାହିନୀ ପକ୍ଷରୁ ଖଣ୍ଡନ କରାଯାଇଛି

ଏକ ଟ୍ୱିଟ୍ କରି କାଶ୍କୀର ପୁଲିସ୍ କହିଛି ଏହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିଭିହୀନ ଖବର ଏହି ଘଟଣାରେ ପଦକ୍ଷେପ ନେବାକୁ ନିରାପତ୍ତା ବାହିନୀ ସେହି ସାମାଜିକ ଗଣମାଧ୍ୟମକୁ କହିଛି ଇତିମଧ୍ୟରେ ସରକାର ସ୍ଥାପନ କରିଥିବା ଏକ ଗଣମାଧ୍ୟମ କେନ୍ଦ୍ର ମାଧ୍ୟମରେ କାଶ୍କୀର ଉପତ୍ୟକାରେ ସାମ୍ବାଦିକମାନଙ୍କୁ ସେମାନଙ୍କ କାର୍ଯ୍ୟ କରିବାକୁ ସେମାନଙ୍କୁ ସହାୟତା କରାଯାଉଥିବାର ସରକାରୀ ସ୍ଚତ୍ରରେ କୁହାଯାଇଛି ପାକିସ୍ତାନ ଫେକ୍ ମିଡିଆ ଜନ୍ମୁ କାଶ୍ମୀରରେ ପରିସ୍ଥିତି ଭଲ ନାହିଁ ବୋଲି ପ୍ରତିଫଳନ କରୁଥିବା କେତେକ ଚିତ୍ର ସାମାଜିକ ଗଣମାଧ୍ୟମରେ ପ୍ରକାଶ କରି ଲୋକମାନଙ୍କ ମନରେ ଭୟ ସୃଷ୍ଟି କରାଯାଉଥିବା କାର୍ଯ୍ୟକଳାପ ବିରୋଧରେ ପଦକ୍ଷେପ ନେବାପାଇଁ ଜନ୍ମୁ କାଶ୍ମୀର ପୁଲିସ୍ ସାମାଜିକ ଗଣମାଧ୍ୟମ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଚିଠି ଲେଖିଛି

ମନ୍ତ୍ରୀ ଶ୍ରୀ ନାୟକ ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟସେବା ଲକ୍ଷ୍ୟରେ ଏକ ଛଅ ମାସିଆ ପାଠ୍ୟକ୍ରମର ପ୍ରଚଳନ ଆରମ୍ଭ କରିଛନ୍ତି ଫ୍ଲଡ୍ ସିଚୁଏସନ୍ ମହାରାଷ୍ଟ୍ରର କ୍ରିଷ୍ଣା ଓ ପଞ୍ଚଗଙ୍ଗା ନଦୀରେ ଜଳପତନ ହ୍ରାସ ପାଇଥିବାରୁ ବନ୍ୟା ଦ୍ୱାରା ସବ୍ରଠାର୍ ଅଧିକ କ୍ଷତିଗ୍ରସ୍ତ ସାଙ୍ଗଲି ଓ କୋହ୍ରାପ୍ରର ଜିଲ୍ଲାରେ ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି ବର୍ତ୍ତମାନ ସେହି ଦୁଇଟିଯାକ ଜିଲ୍ଲାରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜୋର୍ସୋରରେ ଆରମ୍ଭ ହୋଇଯାଇଛି

ତିନି ଜଣ ଲୋକଙ୍କର ତଥାପି ପତ୍ତା ମିଳୁନାହିଁ ଆସନ୍ତା କେଇଦିନ ଧରି ଉତ୍ତର ଓ ଦକ୍ଷିଣ ଗୋଆରେ ମୃଷଳଧାରାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ସମୁଦ୍ରକୁ ନ ଯିବା ପାଇଁ ମହ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି

କୋଙ୍କଣ ଓ ଗୋଆରେ ଆଜି ଓ ଆସନ୍ତାକାଲି ମୃଷଳଧାରାରେ ବର୍ଷା ହେବ ଉତ୍ତର ପଣ୍ଟିମ ବଙ୍ଗୋପସାଗର ଓ ପଣ୍ଟିମବଙ୍ଗ ବାଙ୍ଗଲାଦେଶ ଉପକୃଳରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ଏହି ବର୍ଷା ହେବ ବୋଲି ଅନୁମାନ କରାଯାଇଛି

କେରଳରେ ଗତକାଲି ବର୍ଷା କମିଯିବାରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି

କର୍ଷାଟକରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କୋର୍ସୋରରେ ଚାଲିଛି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଓ କଷ୍ଟିସ୍ ଆର୍ ଏଫ୍ ନରିମ୍ୟାନଙ୍କ ଖଣ୍ଡପୀଠ କହିଛନ୍ତି ଆଧାର ତଥ୍ୟ ଭଳି ଆସାମ ଏନ୍ଆର୍ସି ତଥ୍ୟ ପାଇବାପାଇଁ ଏକ ଆଇନ ପ୍ରଣୟନ କରାଯିବ